ଉଭୟ ଆସନରେ ପ୍ରାୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି

ଉଭୟ ବିଧାନସଭା ଆସନରେ ଥିବା ରାଜ୍ୟ ସରକାରୀ କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ୍ କୋର୍ଟ ବନ୍ଦ ରହିବ ସେହିପରି ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନ ମଧ ବନ୍ଦ ରହିବ

କ୍କୁଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ଭୁବନେଶ୍ୱର ସହର ଖୋର୍ବ୍ରା ପୁରୀ ଓ କୋଶାର୍କକୁ ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ରୁଟ୍ରେ ବସ୍ ଚଳାଚଳ କରିବ

ସେହିପରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷାଫଳ ମଧ୍ଧ ଗତକାଲି ପ୍ରକାଶ ପାଇଛି